ନମାମି ଗଙ୍ଗେ ଓ ଅମୃତ ଯୋକ୍ତନା ଅଧୀନରେ ଏହି ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରି କରାଯିବ

ବିହାର ସହରାଞ୍ଚଳ ମୌଳିକଢାଞ୍ଚା ବିକାଶ ନିଗମ ଲିମିଟେଡ୍ ସେହି ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରାଇବ ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଖ୍ୟାତ ଇଞ୍ଜିନିୟର ଏମ୍ ବିଶ୍ୱେସ୍ୱରେିୟାଙ୍କ ଜୟନ୍ତୀ ଉପଲକ୍ଷେ ଇଞ୍ଜିନିୟର ଦିବସ ପାଳନ ଅବସରରେ ଏହି ପ୍ରକଳ୍ପଗୁଡ଼ିକୁ ଆରମ୍ଭ କରାଯାଇଛି ସେ କହିଛନ୍ତି ଦେଶ ଗଠନରେ ଇଞ୍ଜିନିରମାନଙ୍କର ଅଭ୍ରୁତପୂର୍ବ ଅବଦାନ ରହିଛି

ଗଙ୍ଗାନଦୀ କୂଳରେ ଅନେକ ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ନମାମି ଗଙ୍ଗେ ପ୍ରକଳ୍ପ ଲୋକମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଶିଦେବ ବୋଲି ତାଙ୍କର ବିଶ୍ୱାସ ରହିଛି ଗଙ୍ଗା ନଦୀ ମଧ୍ୟକୁ ପ୍ରଦୃଷିତ ନର୍ଦ୍ଦମା ଜଳ ଯିବାକୁ ରୋକିବା ଲାଗି ନର୍ଦ୍ଦମା ଜଳ ପରିଷ୍କାର କରିବା ପାଇଁ ଏକ ବିଷୋଧନ ପ୍ରକଳ୍ପ ସ୍ଥାପନ କରାଯାଇଛି ଗଙ୍ଗାନଦୀ ତଟବର୍ତ୍ତୀ ଗ୍ରାମଗୁଡ଼ିକୁ ଗଙ୍ଗା ଗ୍ରାମ ଭାବେ ବିକଶିତ କରାଯାଉଛି

ନମାମି ଗଙ୍ଗେ କାର୍ଯ୍ୟକ୍ରମ ପ୍ରୋଜେକ୍ ଡଲଫିନ୍ ଓ ଗଙ୍ଗା ନଦୀରେ ଜୈବ ବିବିଧତାର ସ୍ୱରକ୍ଷା ଦିଗରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ଓ ବିହାର ସରକାରଙ୍କ ମିଳିତ ଉଦ୍ୟମରେ ରାଜ୍ୟର ସମସ୍ତ ସହରରେ ପାନୀୟଜଳ ଯୋଗାଣ ଓ ନର୍ଦ୍ଦମା ଜଳ ନିଷ୍କାସନର ବ୍ୟବସ୍ଥା କରାଯାଉଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଜଳ ଜୀବନ ମିଶନ୍ ଅଧୀନରେ ଗତ ବର୍ଷେ ଭିତରେ ଦୁଇ କୋଟିରୁ ଅଧିକ ପରିବାରକୁ ପାନୀୟ ଜଳ ଯୋଗାଇ ଦିଆଯାଇଛି ଦେଶର ଏକ ଲକ୍ଷ ପରିବାରଙ୍କୁ ପାନୀୟ ଜଳ ସଂଯୋଗ ଯୋଗାଇ ଦିଆଯାଇଛି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ବିହାରକୁ ପ୍ରଧାନମନ୍ତ୍ରୀ ତଥା କେନ୍ଦ୍ର ସରକାରଙ୍କର ଅକୁଣ୍ଠ ସହଯୋଗ ପାଇଁ ସେ କୃତଜ୍ଞତା ଜଣାଇଛନ୍ତି ରାଜନାଥ ଷ୍ଟେଟ୍ମେଣ୍ଟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଭାରତ ଶାନ୍ତିପୂର୍ଣ୍ଣ କଥାବାର୍ତ୍ତା ଓ ଆପୋଷ ଆଲୋଚନା ମାଧ୍ୟମରେ ସୀମା ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରତିବଦ୍ଧ ସେ କହିଛନ୍ତି ପଡ଼ୋଶୀ ଦେଶଗୁଡ଼ିକ ସହ ଉତ୍ତମ ସମ୍ପର୍କରକ୍ଷା ପାଇଁ ପରସ୍କରିକ ସମ୍ମାନ ଓ ବିଶ୍ୱାସ ଅପରିହାର୍ଯ୍ୟ ଲୋକସଭାରେ ପ୍ରକୃତ ନିୟନ୍ତ୍ରଣ ରେଖା ପରିସ୍ଥିତି ଉପରେ ବିବୃତି ଦେଇ ଶ୍ରୀ ସିଂହ କହିଛନ୍ତି ଭାରତ ସାମ୍ପ୍ରତିକ ସମସ୍ୟାର ଶାନ୍ତିପୂର୍ଣ୍ଣ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବାକୁ ବଚନବଦ୍ଧ ସେ କହିଛନ୍ତି ଏଥିପାଇଁ ଭାରତ ଚୀନ୍ ସହ ଲଗାତାର ଭାବେ କୂଟନୈତିକ ଓ ସାମରିକ ସ୍ତରରେ କଥାବାର୍ତ୍ତା କାରି ରଖିଛି

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ସମସ୍ତ ରାଜିନାମା ଓ ବୁଝାମଣାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଆବଶ୍ୟକ ସଶସ୍ତ ବାହିନୀ ସମର୍ଥନରେ ଗୃହରେ ଏକ ପ୍ରସ୍ତାବ ପାସ୍ କରାଯିବାକୁ ପ୍ରତିରକ୍ଷା ମନ୍ତ୍ରୀ ନିବେଦନ କରିଥିଲେ ମାତୃଭୂମିର ସୁରକ୍ଷା ପାଇଁ ଯେଉଁମାନେ ଉଚ୍ଚ ଶିଖର ଏବଂ ପ୍ରତିକୂଳ ପାଣିପାଗରେ ମଧ୍ୟ ସାହସର ସହିତ କାର୍ଯ୍ୟ କରୁଛନ୍ତି ସେମାନଙ୍କ ମନୋବଳ ବୃଦ୍ଧି ପାଇଁ ଗୃହରେ ଏହି ପ୍ରସ୍ତାବ ପାସ୍ କରିବା ପାଇଁ ସେ କହିଥିଲେ

ତେବେ ଏହିସବୁର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆମେ ଆଶାବାଦୀ ବୋଲି ସେ କହିଛନ୍ତି ତେବେ ପ୍ରକୃତ ନିୟନ୍ତ୍ରଣ ରେଖାରେ ଚୀନ୍ ସୈନିକମାନଙ୍କର ହିଂସାତ୍ମକ ବ୍ୟବହାର କେବେ ଗ୍ରହଣୀୟ ନୁହେଁ ଏବଂ ଏହା ପୂର୍ବର ସମସ୍ତ ବୁଝାମଣାକୁ ଉଲ୍ଲୁଙ୍ଘନ କରୁଛି ଯଦିଓ ଚୀନ୍ ଏଲ୍ଏସିରେ ଅଧିକ ସେନା ଏବଂ ଅସ୍ତ୍ରଶସ୍ତ୍ର ଠୁଳ କରିଛି ଭାରତୀୟ ସେନାବାହିନୀ ଯେକୌଣସି ସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ବୋଲି ଶ୍ରୀ ସିଂହ କହିଛନ୍ତି ତେବେ କଂଗ୍ରେସ ସାଂସଦମାନେ ଭାରତ ଚୀନ୍ ସୀମା ପ୍ରସଙ୍ଗକୁ ନେଇ ଆଲୋଚନା ଦାବି କରି କକ୍ଷତ୍ୟାଗ କରିଥିଲେ

ତେବେ ଦେଶରେ ଅକ୍ଟିକ୍ଜେନ୍ ସିଲିଣ୍ଡରର କୌଣସି ଅଭାବ ନାହିଁ ବୋଲି ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି

ଅନ୍ୟ ପକ୍ଷରେ ଭାରତୀୟ ଡାକ୍ତରୀ ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡକ୍ଟର ବଳରାମ ଭାର୍ଗବ କହିଛନ୍ତି ଭାରତରେ ତିନୋଟି ଟିକା କ୍ଲିନିକାଲ୍ ପରୀକ୍ଷଣ ପର୍ଯ୍ୟାୟରେ ରହିଛି

ବିହାର ଏମସ୍ ବିହାରର ଦରଭଙ୍ଗାଠାରେ ଅଖିଳ ଭାରତ ଆୟୁର୍ବିଞ୍ଜାନ ସଂସ୍ଥାନ ଏମସ୍ ସ୍ଥାପନ ପାଇଁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅଧୀନରେ ଏହି ନୂତନ ଏମସ୍ ପ୍ରତିଷ୍ଠା କରାଯିବ ଦରଭଙ୍ଗା ଏମସ୍ର ଏକ ନିର୍ଦ୍ଦେଶକ ପଦବୀକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି

ଅନ୍ୟ ପକ୍ଷରେ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ହରିଆଣା ଅର୍ବିଟାଲ୍ ରେଳ କରିଡ଼ର ପ୍ରକଚ୍ଚକୁ ଅନୁମୋଦନ କରିଛି

ଗତ ମାର୍ଚ୍ଚ ମାସରୁ ମେ' ମାସ ପର୍ଯ୍ୟନ୍ତ ଏହି ଅର୍ଥ କମା କରାଯାଇଛି

ପରେ ଆତ୍ମ ନିର୍ଭର ଭାରତ ପ୍ୟାକେଜ୍ ଅଧୀନରେ ଏହାକୁ ଆଉ ତିନି ମାସ ଜୁନ୍ରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି